ବିଧାନସଭାରେ ଧାନ କିଶା ପ୍ରସଙ୍ଗକୁ ନେଇ ଅଚଳାବସ୍ଛା ଜାରି

ଆବଶ୍ୟକସ୍ଥଳେ ମାଇକ୍ରୋ କକ୍ଷେନ୍ମେଙ୍କ ଜୋନ୍ କରିବା ଲାଗି ସେ ରାକ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କରୋନାଜନିତ ସ୍ଥିତି ନିୟନ୍ତଶ ପାଇଁ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ସେ କହିଛନ୍ତି

ଧାନ ମ ବିଜେପି ସଦସ୍ୟଙ୍କ କ୍ଷମା ପ୍ରାର୍ଥନା ଦାବିରେ ଉଭୟ ବିରୋଧୀ ଓ ଶାସକ ଦଳର ହଟଗୋଳ ଯୋଗୁଁ ଗୃହର ପ୍ରଥମାର୍ବ୍ଧ ବୈଠକ ଚାଲିପାରି ନାହିଁ ଫଳରେ ଆଜିର ପ୍ରଶ୍ନୋତ୍ତର ଓ ଶୂନ୍ୟକାଳ କାର୍ଯ୍ୟ ହୋଇପାରି ନାହି

ଏହି ବିଦ୍ୟାଳୟଗୁଡିକର ଭିଭିମି ଓ ମାନବ ସମ୍ୟଳର ଆବଶ୍ୟକତାକୁ ଆକଳନ କରି ଏଗୁଡିକୁ ପ୍ ରଣ କରିବାପାଇଁ ପଦକ୍ଷେପ ନିଆଯାଉଛି

ଗୋଟିଏ ବୁଥରେ ସର୍ବାଧିକ ହଜାରେ ଲୋକ ଭୋଟ୍ ଦେଇପାରିବେ

ତେବେ ପଥପ୍ରାନ୍ତ କାର୍ଯ୍ୟକ୍ରମ କରିଆରେ ମେଲେରିଆ ନିରାକରଣ ଶିଷା ବାଲ୍ୟବିବାହ ଦୂରକରିବା ସହିତ ରାସ୍ତାଘାଟ ସଫାସୁତୁରା ରଖିବା ପାଇଁ ବାର୍ତ୍ତା ଦିଆଯାଇଛି